ଆକାଶବାଣୀର ମନ୍କିବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଲାବେଳେ ବନ୍ୟା ବିତ୍ପାତ୍ ସମୟରେ ସଶସ୍ତ ବାହିନୀର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି

ପିଏମ୍ ମନ୍କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବଳାକାରୀମାନଙ୍କୁ ଦେଶ କଦାପି କ୍ଷମା ଦେବ ନାହିଁ ଏବଂ ଏ ସଂକ୍ରାନ୍ତରେ ପାର୍ଲାମେଷ୍ଟରେ ଅନୁମୋଦନ ଲାଭ କରିଥିବା ଆଇନ୍ ମହିଳାମାନଙ୍କ ବିରୁଦ୍ଧରେ ଅପରାଧ ଦମନ କରିବା ଦିଗରେ ଏକ ଫଳପ୍ରଦ ଭୂମିକା ନିଭାଇବ

ଶ୍ରୀ ମୋଦି କହିଛନ୍ତି ଲୋକସଭାରେ ପାସ୍ ହୋଇଥିବା ତିନି ତଲାକ ବିଲ୍ ରାଜ୍ୟସଭାରେ ପାସ୍ ହୋଇପାରିଲା ନାହିଁ କିନ୍ତୁ ସାରା ଦେଶର ମୁସଲମାନ ମହିଳାମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ଦେଶବାସୀଙ୍କର ସେମାନଙ୍କ ପ୍ରତି ଦୃଢ଼ ସମର୍ଥନ ରହିଛି ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ଏକାସାଙ୍ଗରେ ନିର୍ବାଚନ କରିବା ପାଇଁ ଚାଲିଥିବା ବିତର୍କ ଗଣତନ୍ତରେ ଏକ ସୁସ୍ଥ ପରାମ୍ପରା ବୋଲି ବର୍ଷ୍ଣନାକରି ଶ୍ରୀ ମୋଦି କହିଛନ୍ତି ଯଦି ଏହା ବାସ୍ତବରେ ପରିଣତ ହୁଏ ତାହେଲେ ଦେଶର ରାଜନୈତିକ ସଂସ୍କୃତିରେ ପରିବର୍ଭନ ଆଶିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳବିହାରୀ ବାଜପେୟୀଙ୍କ ପ୍ରତି ଏହା ଉପଯୁକ୍ତ ଶ୍ରଦ୍ଧାଞ୍ଜଳୀ ହେବ ସମ୍ପ୍ରତି ଶେଷ ହୋଇଥିବା ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନ ଗଠନ ମୂଳକ ହୋଇଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକଟ କରିଛନ୍ତି ସେ କହିଛନ୍ତି ଏହି ଅଧିବେଶନକୁ ଯୁବ କଲ୍ୟାଣ ଏବଂ ସାମାଜିକ ନ୍ୟାୟ ପାଇଁ ଏକ ଅଧିବେଶନ ଭାବେ ମନେ ରଖାଯିବ ଶ୍ରୀ ମୋଦି ପୁଣି କହିଛନ୍ତି ଜାତୀୟ ପଛୁଆବର୍ଗ କମିଶନ୍କୁ ସାୟିଧାନିକ ମର୍ଯ୍ୟଦା ଦେବା ଭଳି ଅନେକ ଗୁରୁତ୍ୱପୂର୍୍ଣ୍ଣ ବିଲ୍ ବର୍ଷାକାଳୀନ ଅଧିବେଶନରେ ପାସ୍ ହୋଇଛି ଶ୍ରୀ ମୋଦି କହିଛନ୍ତି ଅନୁସୂଚୀତ କାତି ଓ ଜନଜାତି ଶ୍ରେଣୀର ଲୋକମାନଙ୍କ ଅଧିକାର ସୁରକ୍ଷିତ ରଖିବା ଲାଗି ଏକ ସଂଶୋଧନ ବିଲ୍ ମଧ୍ୟ ପାର୍ଲାମେଖରେ ଅନୁମୋଦନ ଲାଭ କରିଛି ଯାହାକି ଏହି ସମ୍ପ୍ରଦାୟଗୁଡ଼ିକର ସ୍ୱାର୍ଥକୁ ଅଧିକ ସ୍ୱରକ୍ଷିତ ରଖିପାରିବ ବନ୍ୟା ବିଧ୍ୱସ୍ତ କେରଳ ତଥା ଅନ୍ୟ ରାଜ୍ୟଗୁଡ଼ିକର ବନ୍ୟା ବିପନ୍ନମାନଙ୍କୁ ପ୍ରତିଶ୍ରତି ଦେଇ ଶ୍ରୀ ମୋଦି କହିଛନ୍ତି ଏଭଳି ଦୁର୍ଦ୍ଦିନରେ ଦେଶବାସୀଙ୍କର ସେମାନଙ୍କ ପ୍ରତି ଦୂଢ଼ ସମର୍ଥନ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି କେରଳର ଲୋକମାନଙ୍କର ସାହସ ଓ ଧର୍ଯ୍ୟ ସେହି ରାଜ୍ୟକୁ ପୁଣି ଉନ୍ନତିର ଶିଖର ଦେଶରେ ପହଞ୍ଚାଇବ ବୋଲି ତାଙ୍କର ଦୂଢ଼ ବିଶ୍ୱାସ ରହିଛି ଦୁଃଖଦୁର୍ଦ୍ଦଶାରେ ଥିବା ରାଜ୍ୟର ଲୋକମାନଙ୍କ ଅଭାବ ଅସୁବିଧା ଦୂର କରିବା ପାଇଁ ସମସ୍ତେ ଉଦ୍ୟମ କରୁଛନ୍ତି ସଶସ୍ତ ବାହିନୀର ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ବନ୍ୟା ବିପନ୍ନମାନଙ୍କୁ ରକ୍ଷା କରିବା ପାଇଁ ସଶସ୍ତ ବାହିନୀ କୌଣସି ପ୍ରକାର ଅବହେଳା ପ୍ରକାଶ କରିନାହିଁ ପ୍ରଧାନମନ୍ତ୍ରୀ କହିଛନ୍ତି ବିମାନ ବାହିନୀ ନୌବାହିନୀ ପଦାତିକ ବାହିନୀ ସୀମା ସ୍ୱରକ୍ଷା ବାହିନୀ କେନ୍ଦ୍ରୀୟ ଶିଳ୍ପ ନିରାପଭା ବାହିନୀ ତ୍ୱରିତ କାର୍ଯ୍ୟାନୃଷ୍ଣାନ ବାହିନୀ ଏବଂ ସୁରକ୍ଷା ବିଭାଗର ପ୍ରତ୍ୟେକ ସଂସ୍ଥା କେରଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ବିଚକ୍ଷଣତା ପ୍ରତିପାଦନ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଦୂର୍ବିପାକ ପରିଚାଳନା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ପ୍ରଧାନମନ୍ତ୍ରୀ କହିଛନ୍ତି ଜାକର୍ଭାଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଯେଉଁ ଖେଳାଳିମାନେ ଦେଶ ପାଇଁ ପଦକ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି ଏସବୂ କେବଳ ପଦକ ନ୍ଦୁହେଁ ବରଂ ଭାରତୀୟ ଖେଳାଳି ମାନଙ୍କର ନଭଷ୍ଟୁମୀ ଆମ୍ବିଶ୍ୱାସର ପ୍ରତୀକ ଦେଶ ପାଇଁ ପଦକ ବିଜେତାଙ୍କ ମଧ୍ୟରେ ଅଧିକାଂଶ ବାଳିକା ହୋଇଥିବା ଏକ ସକାରାତ୍ମକ ସଂକେତ ବୋଲି ଶ୍ରୀ ମୋଦି କହିଛନ୍ତି ଆସନ୍ତା ବୁଧବାର ଦିନ ପାଳିତ ହେବାକୁ ଥିବା ଜାତୀୟ କ୍ରୀଡ଼ା ଦିବସ ଅବସରରେ ଶ୍ରୀ ମୋଦି ଖେଳାଳି ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି

ସଂସ୍କୃତ ଦିବସ ଅବସରରେ ଶ୍ରୀ ମୋଦି ଦେଶର ଗୌରବମୟ ଐତିହ୍ୟକ୍ ସ୍ୱରକ୍ଷିତ ଏବଂ ସଂରକ୍ଷିତ ରଖିବା ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଯାହା ଏସବୃକ୍ତ ସର୍ବସାଧାରଣରେ ପହଞ୍ଚବା ପାଇଁ ସହାୟକ ହେବ ସେହିସବ୍ଧ ପଦକ୍ଷେପକ୍ତ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି

ରକ୍ଷାବନ୍ଧନ ଅବସରରେ ଶ୍ରୀ ମୋଦି ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନାଇଡୁ ରାକ୍ଷୀ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି ଯତ୍ନ ଏବଂ ସୁରକ୍ଷାର ନିଦର୍ଶନ ହେଉଛି ରକ୍ଷାବନ୍ଧନ ଉତ୍ସବ ଦିଲ୍ଲୀର କେତେକ ବିଦ୍ୟାଳୟର ପିଲାମାନେ ନ୍ତଆଦିଲ୍ଲୀ ସ୍ଥିତ ଉପରାଷ୍ଟ୍ରପତିଙ୍କ ବାସଭବନକ୍ତ ଯାଇ ତାଙ୍କ ରାକ୍ଷୀ ବାନ୍ଧିଥିବା ବେଳେ ଉପରାଷ୍ଟ୍ରପତି ସେମାନଙ୍କୁ ଉଦ୍ବୋଧନ ଦେଇଥିଲେ ବୈଦେଶିକ ମନ୍ତ୍ରୀ ସ୍ୱଷମା ସ୍ୱରାଜ ମଧ୍ୟ ରାଷ୍ଟ୍ରପତିଙ୍କ ଘରକୃ ଯାଇ ତାଙ୍କ ରାକ୍ଷୀ ବାନ୍ଧିଚ୍ଛନ୍ତି

ଜନୈକ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ଏହି ଚାରି ସନ୍ତାସବାଦୀ ନିୟନ୍ତ୍ରଣରେଖା ପାର ହୋଇ ଖସି ଚାଲିଯିବାକୁ ଉଦ୍ୟମ କର୍ତ୍ଥଲେ ପଥ ପ୍ରଦର୍ଶକ ସାଜିଥିବା ଅନ୍ୟ ତିନିଜଣ କ୍ୟାଡର ସନ୍ତାସବାଦୀଙ୍କ ଦ୍ୱାରା ସେହି ଚାରିଜଣ ଖସି ପଳାଇବାକୁ ଉଦ୍ୟମ କରୁଥିବାନେଇ ସୂଚନା ମିଳିବା ପରେ ପୁଲିସ ଏବଂ ସେନାର ମିଳିତ ଚଢ଼ଉ ବଳରେ ସେମାନେ ଧରା ପଡିଛନ୍ତି ଅଳ୍ପ କିଛି ସମୟ ଉଭୟ ପକ୍ଷ ମଧ୍ୟରେ ଗୁଳିଚାଳନା ପରେ ସେହି ଚାରିଜଣ ଆତ୍ମ ସମର୍ପଣ କରିଥିଲେ

ସେମାନଙ୍କ ସନ୍ଧାନ ପାଇଁ ସଂପୂକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜାରୀ ରହିଛି ସେମାନଙ୍କଠାରୁ ଗୁଳିଗୋଳା ଓ ମାରଣାସ୍ତ ଆଦି ଜବତ କରାଯାଇଛି ଜେ ଆଣ୍ଡ କେ ହାଇଓ୍ତେ ବର୍ଷାଯୋଗୁଁ ରାସ୍ତା ଉନ୍ନୁକ୍ତ କରିବା କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିବାରୁ ଜାନ୍ମୁ ଶ୍ରୀନଗରର କାତୀୟ ରାଜପଥରେ ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଯାତାୟତ ବନ୍ଦ ରଖାଯାଇଛି

ଖୁବ୍ଶୀଘ୍ର ଏହି ରାସ୍ତାରେ ଯାନବାହନ ଚଳାଚଳ ସ୍ୱାଭାବିକ କରାଇବା ପାଇଁ ପ୍ରୟାସ କ୍ରାରି ରହିଛି ବୋଲି ବିଭାଗୀୟ ଅଧିକାରୀ ସ୍ୱଚନା ଦେଇଛନ୍ତି

ଅମରନାଥ ଯାତ୍ରା ବାର୍ଷିକ ଅମରନାଥ ଯାତ୍ରା ଆଜି ଶ୍ରାବଣ ପୂର୍ଣ୍ଣିମା ଏବଂ ରକ୍ଷା ବନ୍ଧନ ଦିବସରେ ଶେଷ ହୋଇଛି ଏ ବର୍ଷ ଅମରନାଥ ଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା

ମହନ୍ତ ଦୀପେନ୍ଦ୍ର ଗିରିଙ୍କ ଦ୍ୱାରା ଶେଷ ପୂଜାର୍ଚ୍ଚନା ଆଜି ପବିତ୍ର ଗୁମ୍ଫାରେ ସରିବା ପରେ ବାର୍ଷିକ ଅମରନାଥ ଯାତ୍ରା ଶେଷ ହୋଇଥିଲା

ଏସୀୟାନ୍ ଗେମ୍ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଆଜି ଅଶ୍ୱାରୋହଣ ଓ ଆଥ୍ଲେଟିକ୍ରେ ଦୁଇଟି ଲେଖାଏଁ ରୌପ୍ୟ ପଦକ କ୍ରିତିଛି ଫୁଆଦ୍ ମିର୍ଜା ଅଶ୍ୱାରୋହଣ ପ୍ରତିଯୋଗିତାର ବ୍ୟକ୍ତିଗତ ଶ୍ରେଶୀରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ପାଇଥିବା ବେଳେ ଫୁଆଦ୍ କିତେନ୍ଦ୍ର ସିଂହ ଆଶିଶ ମଲ୍ଲିକ ଓ ରାକେଶ କୁମାରଙ୍କୁ ନେଇ ଗଠିତ ଟିମ୍ ଦଳଗତ ଶ୍ରେଣୀରେ ରୌପ୍ୟ ପଦକ ପାଇଛନ୍ତି